ତାଙ୍କ କାର୍ଯ୍ୟକାଳରେ ଜାତୀୟ ରାଜପଥଗୁଡ଼ିକର ବିକାଶ ଭଳି ବ୍ୟାପକ ମୌଳିକ ଡାଞା ପ୍ରକବଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା ମହିଳାମାନଙ୍କୁ କ୍ଷମତାପନ୍ କରିବା ଓ ସମାଜରେ ସମାନତା ଆଣିବାରେ ତାଙ୍କର ଭ୍ରମିକା ଚିରସ୍କରଶୀୟ ହୋଇ ରହିବ

ବାଜପେୟୀଙ୍କର ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି

ଏଥିସହ କେନ୍ଦ ସରକାରଙ୍କ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆଜି ଅଧାଦିନ ବନ୍ଦ୍ ରଖାଯିବ

ଏଥିସହିତ ଆଜିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନଗୁଡ଼ିକପାଇଁ ଆଜି ଛୁଟି ଘୋଷଣା କରାଯାଇଛି ଗତକାଲି ପୂର୍ବତନ ପ୍ରଧାନମନ୍ତୀଙ୍କ ପାର୍ଥିବ ଶରୀରକୁ ଏମ୍ସ୍ରୁ ନିଆଯାଇ କ୍ରିଷ ମେନନ୍ ମାର୍ଗସ୍ରିତ ତାଙ୍କ ବାସଭବନରେ ରଖାଯାଇଛି

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ ସ୍ତାନରେ ବର୍ଷା ଲାଗି ରହିଛି